ବିଶ୍ୱରେ ସର୍ବବୃହତ୍ ଏହି ଟିକାଦାନ କାର୍ଯ୍ୟକ୍ରମରେ ଭାରତ ସଫଳତା ହାସଲ କରିଛି

ପିଏମ୍ ମିଟିଂ ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କର୍ଚ୍ଚନ୍ତି କ୍ୟାବିନେଟ୍ ସଚିବ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସ୍ୱାସ୍ଥ୍ୟସଚିବ ଓ ନୀତିଆୟୋଗ ସଦସ୍ୟ ଭିକେପଲ୍ଙ୍କ ସମେତ ବରିଷ୍ଣ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି

ଜଣେ ଜବାନ ତଥାପି ନିଖୋଜ ଅଛନ୍ତି

ସେଥିରେ ଜଣେ ମହିଳା ମାଓବାଦୀର ମୃତଦେହ ରହିଛି

ଜବାନମାନେ ଖାନ୍ତଲାସୀ ଅଭିଯାନ ଚଳାଇଥିବାବେଳେ ମିଳିତ ବାହିନୀ ଉପରକୁ ମାଓବାଦୀମାନେ ଗତକାଲି ବିଜାପୁର ଜିଲ୍ଲାର ଜଗରଗୁଣ୍ଡା ଅଞ୍ଚଳରେ ଅତର୍କିତ ଆକ୍ରମଣ କରିଥିଲେ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରି ତୁରନ୍ତ ଘଟଣାସ୍ଥଳକୁ ଯିବାପାଇଁ ସିଆର୍ପିଏଫ୍ ନିର୍ଦ୍ଦେଶକ କୁଲଦୀପ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛତିଶଗଡ ମାଓ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ମୃତ ଜବାନମାନଙ୍କ ପରିବାରକୁ ସମବେଦନା ଜଣାଇ ଶ୍ରୀ କୋବିନ୍ଦ କହିଛନ୍ତି ସେମାନଙ୍କ ବଳିଦାନକୁ ଦେଶବାସୀ କଦାପି ଭୁଲିବେ ନାହିଁ

କ୍ୟାମ୍ପେନିଙ୍ଗ ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତା ମଙ୍ଗଳବାର ଦିନ ତୂତୀୟପର୍ଯ୍ୟାୟ ଭୋଟ୍ଗ୍ରହଣ ହେବ ଭୋଟ୍ଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଜୋର୍ସୋର୍ରେ ପ୍ରଚାର ଚଳାଇଛନ୍ତି ବିଜେପି ନେତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟଶାଖା ବିଜେପି ସଭାପତି ରଞ୍ଜିତ କୁମାର ଦାସ ଓ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନ୍ଡିଏ ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନୀ ସଭାରେ ପ୍ରଚାରକାର୍ଯ୍ୟ ଚଳାଇଛନ୍ତି ଆସାମ କ୍ରାତୀୟ ପରିଷଦ ସଭାପତି ଲୁରିନ୍କ୍ୟୋତି ଗୋଗେଇ ଏଆଇୟୁଡିଏଫ୍ ସଭାପତି ବଦ୍ରୁଦିନ ଅଜମଲ ରାଜ୍ୟ କଂଗ୍ରେସ ସଭାପତି ରିପୁନ୍ ବୋରା ଓ ଅନ୍ୟ ବରିଷ୍ଣ ନେତାମାନେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଉଛନ୍ତି

ଏହି ବ୍ୟକ୍ତିମାନେ ସେ ଦେଶରେ ସିଆର୍ପିଏଚ୍ ସଂସ୍ଥା ପ୍ରତି ସମର୍ଥନ ଜଣାଇ ଜନଆନ୍ଦୋଳନକୁ ଉସ୍କାଇବା ସଙ୍ଗେ ସଙ୍ଗେ ଶାନ୍ତି ଓ ସ୍ଥିରତା ନଷ୍ଟ କରୁଥିବାର ଅଭିଯୋଗ ହୋଇଛି

ଇଷ୍ଟର ପର୍ବକୁ ଆଶାର ସଙ୍କେତ ପୁର୍ନଜୀବନ ଏବଂ ପରିତ୍ୟାଗ କରନାହିଁ ଆମେ ନିଷ୍ଟୟ କ୍ରିତିବା ଓ ମିଆଁମାରକୁ ରକ୍ଷାକର ବୋଲି ସ୍କୋଗାନମାନ ଲେଖି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି ସେ ଦେଶରେ ନିର୍ବାଚିତ ସରକାରଙ୍କୁ ହଟାଇ ସାମରିକ ଶାସନ ପ୍ରତିଷ୍ଠା କରିବାର ଦୁଇମାସ ପରେ ମଧ୍ୟ ଜନଆନ୍ଦୋଳନ କାରି ରହିଛି ସେ ଦେଶରେ ନବ ନିର୍ବାଚିତ ଅଙ୍ଗ ସା ସୁ ଙ୍କ ସରକାରଙ୍କୁ ଫେବୃୟାରୀ ପହିଲାରେ ହଟାଇ ସାମରିକ ସରକାର ଗଠନ କରାଯାଇଥିଲା ଫେବୃୟାରୀ ପହିଲାରେ ନବନିର୍ବାଚିତ ସଦସ୍ୟମାନେ ପାର୍ଲ୍ୟାମେଣ୍ଟରେ ସଭା କରିବାର କାର୍ଯ୍ୟସ୍ଚଚୀ ଥିଲା

ମହିଳା ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କ ମଧ୍ୟରେ ଉଦ୍ୟୋମିତତାର ବିକାଶ ପାଇଁ ଏହି ଯୋଜନାର ଲକ୍ଷ୍ୟ ରହିଛି ନିଜନିଜର ଶିଳ୍ପସଂସ୍ଥା ଆରମ୍ଭ କରିବା ପାଇଁ ସେମାନଙ୍କୁ ବ୍ୟାଙ୍କ ଗୁଡ଼ିକରୁ ରଣ ନେବା ଦିଗରେ ସାହାଯ୍ୟ କରିବାକୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି

ତେଣେ ପୁରୁଷ ବିଭାଗ ସିଙ୍ଗଲ୍ପରେ ଇଟାଲୀର ନବାଗତ କେନିକ୍ ସିନ୍ନର ଆଜି ଫାଇନାଲରେ ହୁବେର୍ଟ ହୁର୍କାଜେଙ୍କ ସହ ମୁକାବିଲା କରିବେ